ରାକ୍ୟରେ ସଫଳତାର ସହ ଆଗେଇ ଚାଲିଛି କୋଭିଡ୍ ଟିକାକରଣ ଅଭିଯାନ

ଆକି ଏହି ଟିକାଦାନ ଅଭିଯାନ ଦ୍ୱାଦଶ ଦିନରେ ପହଞ୍ଞିଛି

କରୋନା ଓଡ଼ିଶା ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି